କୋଭିଡ୍ ସଫକ୍ମଣ ହେବାଠାରୂ ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂକ୍ମଣ

ଗୋଟିଏ ଦିନ ମଧ୍ୟରେ ଏତେ ସଂଖ୍ୟକ ନମୁନା ପରୀକ୍ଷା ହେବା ଏହା ହେଉଛି ପ୍ରଥମ ଘଟଣା

ଆଇସିଏମ୍ଆର୍ ଅଧିକରୁ ଅଧିକ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିବା ଜାରି ରଖିଛି

ବୈଦେଶିକ ମନ୍ତ୍ରଣାଳୟ କହିଛି ପାକିସ୍ତାନ ଓ ଏହାର କର୍ମଚାରୀମାନଙ୍କ ଆଚରଣ ଭିଏନା ରାଜିନାମା ଓ ଦୁଇଦେଶ ମଧ୍ୟରେ ସ୍ୱାକ୍ଷରିତ ଦ୍ୱିପକ୍ଷୀୟ ରାଜିନାମାଗୁଡ଼ିକର ଅନୁଯାୟୀ ହେଉନାହିଁ ବରଂ ସୀମାପାର ସନ୍ତାସବାଦ ଓ ସୀମାରେ ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧିକୁ ସେମାନେ ସାହାଯ୍ୟ ସମର୍ଥନ କରୁଚ୍ଛନ୍ତି ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଦୂତାବାସ କର୍ମଚାରୀମାନଙ୍କ ପ୍ରତି ମଧ୍ୟ ଠିକ୍ ବ୍ୟବହାର ହେଉନାହିଁ ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ଦ୍ୱାରା ଦୁଇଜଣ ଭାରତୀୟ ଦୂତାବାସ କର୍ମଚାରୀଙ୍କୁ ଅପହରଣ କରି ନିଆଯିବା ବିଷୟ ଉଲ୍ଲେଖ କରି ସେମାନଙ୍କ ପ୍ରତି ଅତ୍ୟନ୍ତ ଦୁର୍ବ୍ୟବହାର କରାଯାଇଥିବାର କହିଛି ବୈଦେଶିକ ମନ୍ତ୍ରଣାଳୟ କହିଛି ଏଥିରୁ ପାକିସ୍ତାନ ଏଭଳି କାର୍ଯ୍ୟରେ କେତେ ତଳକୁ ଖସିପାରେ ତା'ର ସ୍ବଚନା ମିଳୁଛି ଅପହୃତ ଭାରତୀୟ ଅଫିସରମାନେ ସ୍ୱଦେଶ ଫେରିବା ପରେ ସେମାନଙ୍କ ପ୍ରତି କିଭଳି ବର୍ବରୋଚିତ ଆଚରର ପ୍ରଦର୍ଶନ କରାଯାଇଥିଲା ସେ ସଂକ୍ରାନ୍ତରେ ସେମାନେ ବର୍ଣ୍ଣନା କରିଛନ୍ତି ପାକିସ୍ତାନର ବିଭିନ୍ନ ସଂସ୍ଥା ସେମାନଙ୍କୁ ଅନେକ ଯାତନା ଦେଇଥିଲେ ଏହି ଘଟଣାରେ ପାକିସ୍ତାନର 'ଚାର୍କ ଡି ଆଫେୟାର୍ସ'ଙ୍କୁ ଗତକାଲି ବୈଦେଶିକ ମନ୍ତ୍ରଣାଳୟକୁ ଡକାଯାଇ ଭାରତ ନିଜର ଅଭିଯୋଗ ବିଷୟରେ କଣାଇଛି ପାକିସ୍ତାନ ହାଇକମିଶନ କର୍ମକର୍ତ୍ତାମାନଙ୍କ ଆଚରଣକୁ ନେଇ ଭାରତ ନିଜର ଉଦ୍ବେଗ ବିଷୟରେ ତାଙ୍କୁ ଜଣାଇଛି ପାକିସ୍ତାନୀ ଅଫିସରମାନେ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ରହିଛନ୍ତି ଓ ସନ୍ତାସବାଦୀ ସଂଗଠନଗୁଡ଼ିକ ସହ ଷଡ଼ଯନ୍ତ୍ର ଚଳାଇଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି ଗତମାସରେ ଦୁଇଜଣ ଅଫିସରଙ୍କୁ ଘଟଣାସ୍ଥଳୀରୁ ଧରାଯିବା ପରେ ସେମାନଙ୍କର କାର୍ଯ୍ୟକଳାପ ବିଷୟରେ ବୈଦେଶିକ ମନ୍ତ୍ରଣାଳୟ ଜଣାଇଛି ପାକିସ୍ତାନ କ୍ରମାନୃୟରେ ଇସ୍ଲାମାବାଦସ୍ରିତ ଭାରତୀୟ ହାଇକମିଶନ୍ ର ଅଫିସରମାନଙ୍କୁ ଭୟଭୀତ କରିବା କାର୍ଯ୍ୟରେ ଲିପ୍ତ ରହିବା ସହ ସେମାନଙ୍କର କ୍ରଟନୈତିକ କାର୍ଯ୍ୟ କରିବାକୁ ସେମାନଙ୍କୁ ଦେଉନାହିଁ

ଏହି ଯୋଗ ବିଶ୍ୱବିଦ୍ୟାଳୟରେ ଯୋଗ ଉପରେ ଆଧୁନିକ ଗବେଷଣା ଓ ଅଧ୍ୟୟନ କରାଯିବ ବିବେକାନନ୍ଦ ଯୋଗ ବିଶ୍ୱବିଦ୍ୟାଳୟକୁ ଗତକାଲି ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ଓ ବୈଦେଶିକ ବ୍ୟାପାର ସ୍ଥାୟୀ କମିଟି ଚେୟାରପର୍ସନ୍ ପିପି ଚୌଧୁରୀଙ୍କ ଦ୍ୱାରା ମିଳିତ ଭାବେ ଶୁଭାରର୍ୟ କରାଯାଇଥିଲା ନିଉୟର୍କସ୍ଥିତ ଭାରତୀୟ କନ୍ସୁଲେଟ୍ ଜେନେରାଲ୍ କାର୍ଯ୍ୟାଳୟରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାକୁ ଉଦ୍ଘାଟନ କରାଯାଇଥିଲା ପ୍ରଖ୍ୟାତ ଭାରତୀୟ ଯୋଗଗୁରୁ ଡକ୍ଟର ଏଚ୍ଆର୍ ନଗେନ୍ଦ୍ର ବିବେକାନନ୍ଦ ଯୋଗ ବିଶ୍ୱବିଦ୍ୟାଳୟର ପ୍ରଥମ ଚେୟାରମ୍ୟାନ୍ ହୋଇଛନ୍ତି ସେ ସ୍ୱାମୀ ବିବେକାନନ୍ଦ ଯୋଗ ଅନୁସନ୍ଧାନ ସଂସ୍ଥାନର କୁଳାଧୂପତି ଅଛନ୍ତି ଏହି ଅବସରରେ ଉଦ୍ବେ ଧନ ଦେଇ ଶ୍ରୀ ମୁରଲୀଧରନ୍ କହିଛନ୍ତି ସ୍ୱାମୀ ବିବେକାନନ୍ଦ ଆମେରିକାରୁ ବିଶ୍ୱ ଭ୍ରାତୃଭାବର ଭାବନା ଜାଗ୍ରତ କରାଇଥିଲେ ଓ ବାର୍ତ୍ତା ଦେଇଥିଲେ ସେ କହିଛନ୍ତି ଭାରତ ବାହାରେ ଏ ଧରଣର ପ୍ରଥମ ଯୋଗ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଯୋଗକୁ ଆମେରିକାରୁ ସମଗ୍ର ବିଶ୍ୱର କୋଣ ଅନୁକୋଶରେ ପହଞ୍ଚାଯାଇ ପାରିବ ଏହି କାର୍ଯ୍ୟକ୍ରମକୁ କନ୍ସୁଲେଟ୍ ଜେନେରାଲ୍ ଓ ଜୟପୁର ଫୁଟ୍ ୟୁଏସ୍ଏ ଚେୟାରପର୍ସନ ଓ ବିବେକାନନ୍ଦ ଯୋଗ ବିଶ୍ୱବିଦ୍ୟାଳୟର ପ୍ରତିଷାତା ନିର୍ଦ୍ଦେଶକ ପ୍ରେମ ଭଣ୍ଡାରୀ ମିଳିତ ଭାବେ ଆୟୋଜନ କରିଥିଲେ

ଏହି ବିଶ୍ୱବିଦ୍ୟାଳୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତିର ମିଳନ ବୋଲି ସେ ଦର୍ଶାଇଛନ୍ତି ନିଉୟର୍କରେ ଭାରତୀୟ କନ୍ସୁଲ୍ କେନେରାଲ୍ ସନ୍ଦୀପ ଚକ୍ରବର୍ତ୍ତୀ କହିଛନ୍ତି ସ୍ୱାମୀ ବିବେକାନନ୍ଦ ନିଉୟର୍କ ସହରରେ ଯେବେଠାରୁ ପାଦ ଦେଇଛନ୍ତି ସେବେଠାରୁ ସେଠାରେ ଯୋଗ ପ୍ରତି ଏହି ସହରର ସଂପର୍କ ସ୍ଥାପନ ହୋଇଛି

ଏହି ଅର୍ଥ ଆଗାମୀ ଦୁଇବର୍ଷ ଭିତରେ ଦିଆଯିବ

ବାସଚ୍ୟୁତ ହୋଇଥିବା ପାଲେଷ୍ଟିନୀୟ ଭାଇଭଉଣୀମାନଙ୍କୁ ସମ୍ମାନର ସହ ଜୀବନ ଯାପନ କରିବା ପାଇଁ ଏହା ବହୁମାତାରେ ସାହାଯ୍ୟ କରିବ

କୋଠାବାଡ଼ି ନିର୍ମାଣ ଓ ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ରର ଶ୍ରମିକମାନେ ଦେଶର ଅଣସଂଗଠିତ କ୍ଷେତ୍ରର ସବୁଠୁ ଅସୁରକ୍ଷିତ ବର୍ଗ ଭାବେ ବିବେଚିତ ହୋଇ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜର କାମଧନ୍ଦା ଛାଡ଼ି ବାସସ୍ଥାନକୁ ଫେରି ଆସିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ସେହିଭଳି ଶ୍ରମିକମାନଙ୍କୁ ଅର୍ଥ ଯୋଗାଇବାରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛି

ମାଲଡୋଠାରେ ଭାରତ ଚୀନ୍ କର୍ପ୍ସ କମାଣ୍ଡର ସ୍ତରୀୟ କଥାବାର୍ତ୍ତାରେ ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର ପାଇଁ ରାଜି ହୋଇଛନ୍ତି ମାଲଡୋଠାରେ ଉଭୟ ପକ୍ଷର କର୍ପ୍ସ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ସୌହାର୍ଦ୍ଦପୂର୍ଣ୍ଣ ସକାରାତ୍ମକ ଓ ଗଠନମୂଳକ ବାତାବରଣରେ ଅନୁଷ୍ଠିତ ହୋଇଥିଲା ପୂର୍ବ ଲଦାଖରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଉପରେ ଏଥିରେ ଆଲୋଚନା ହୋଇଥିଲା ଓ ଏହା ଉପରେ ସହମତି ସୃଷ୍ଟି ହୋଇଥିଲା ଆର୍ଆଇସି ଏଫ୍ଏମ୍ ଭାରତ କହିଛି ଆନ୍ତର୍ଜାତିକ ଆଇନ୍କୁ ସମ୍ମାନ କରିବା ଭାଗିଦାରମାନଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦେବା ବହୁରାଷ୍ଟ୍ରବାଦକୁ ସମର୍ଥନ କରିବା ଓ ସାମୁହିକ ସ୍ୱାର୍ଥ ଦିଗରେ କାର୍ଯ୍ୟ କରିବା ଦ୍ୱାରା ଏକ ଉତ୍ତମ ବିଶ୍ୱର ଗଠନ ହୋଇପାରିବ ରୁଷ ଭାରତ ଚୀନ୍ ଆର୍ଆଇସି ତ୍ରୀପକ୍ଷିୟ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଉଦ୍ବୋଧନ ଦେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଏହି ସ୍ୱତନ୍ତ୍ର ବୈଠକ ଆନ୍ତର୍ଜାତିକ ସମ୍ପର୍କ କ୍ଷେତ୍ରର ନୀତିନିୟମଗୁଡ଼ିକ ପ୍ରତି ଭାରତ କେତେ ପ୍ରତିଶ୍ରତିବଦ୍ଧ ତାହା ସୂଚାଇ ଦେଉଛି ସେ କହିଛନ୍ତି ଆଜି ସବୁଠୁ ବଡ଼ ଚ୍ୟାଲେଞ୍ଜ ନୀତିନିୟମ ନୁହେଁ ସେଗୁଡ଼ିକର ସଠିକ୍ ପାଳନ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି